ପିଏମ୍ ଭୋପାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୋପାଳଠାରେ କାର୍ଯ୍ୟକର୍ତ୍ତା ମହାକ୍ରମ୍ଭରେ ବିଜେପି କର୍ମୀମାନଙ୍କର ଏକ ବିଶାଳ ସମାବେଶରେ ଉଦବୋଧନ ଦେବେ ଜନସଂଘର ସହ ପ୍ରତିଷ୍ଠାତା ତଥା ଦଳର ତତ୍ତ୍ୱବିତ୍ ପଶ୍ିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳନ ଅବସରରେ ଭେଲର ବିଏଚ୍ଇଏଲ୍ର ଜାମ୍ବୋରି ମଇଦାନରେ ଏହି ସମାବେଶର ଆୟୋଜନ କରାଯାଇଛି

ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ମଧ୍ୟ ଏଥିରେ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି କଣ୍ଠଶିଳ୍ପୀ କେଳାଶ ଖେର ସମାବେଶ ପ୍ରାର୍ୟରେ ସଙ୍ଗୀତ ପରିଷେଣ କରିବେ

ସମାବେଶ ସ୍ଥଳରେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନିଲ୍ ମାଧବ ଦାଭେଙ୍କ ନାମରେ ଏକ ପ୍ରଦର୍ଶନୀ ମଣ୍ଡପ ନାମିତ କରାଯାଇଛି ଏହି ପ୍ରଦର୍ଶନୀରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହନଙ୍କ ଭଳି ତୁଙ୍ଗ ନେତାଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଦର୍ଶାଯାଇଛି

ପିଏମ୍ ମାଲଦ୍ୱୀପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲଦ୍ୱୀପ୍ର ନବ ନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ୍ ମହନ୍ମଦ ସୋଲିଙ୍କୁ ତାଙ୍କ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଗତ ରବିବାର ଅନୁଷ୍ଠିତ ନିର୍ବାଚନରେ ମହଜ୍ମଦ ସୋଲି ବର୍ତ୍ତମାନର ରାଷ୍ଟ୍ରପତି ଅବଦୁଲ୍ଲା ୟେମେନଙ୍କୁ ପରାଜିତ କରିଛନ୍ତି ଶ୍ରୀ ସୋଲିଙ୍କ ନେତୃତ୍ୱରେ ମାଲଦ୍ୱିପରେ ଗଣତନ୍ତ ସୁଦୃଢ ହେବା ସହ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରହିବ ବୋଲି ଶ୍ରୀ ମୋଦି ଆଶାପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତାର ଜବାବରେ ଶ୍ରୀ ସୋଲି ତାଙ୍କୁ ଧନ୍ୟବାଦ ଞ୍ଜାପନ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ନୂଆଦିଲ୍ଲୀରେ ପ୍ରକାଶିତ ଏକ ବିବୃଭିରେ କୁହାଯାଇଛି ଦୂଇ ଦେଶ ପରସ୍କର ସହ ଉଉମ ପଡୋଶୀ ସମ୍ପର୍କ ରଖିବା ପାଇଁ ଏକାଠି କାର୍ଯ୍ୟ କରିବାକୁ ଏକମତ ହୋଇଛନ୍ତି

ଗତକାଲି ତିରୁପତିଠାରେ ଇଣ୍ଡିଆନ କୁଲିନାରୀ ଇନ୍ଷ୍ଟିଚ୍ୟୁଟ ବା ଭାରତୀୟ ରନ୍ଧନ ପ୍ରତିଷ୍ଠାନକୁ ଉଦ୍ଘାଟନ କରି ଉପରାଷ୍ଟ୍ରପତି ଏହା କହିଛନ୍ତି ଗତକାଲି ଶ୍ରୀ ନାଇଡୁ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଓ ପୂର୍ବ ଗୋଦାବରୀ କିଲ୍ଲାରେ ଦୁଇଟି ପ୍ରଚ୍ଚ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ସ୍ୱଦେଶ ଦର୍ଶନ ଯୋଜନା ଅନ୍ତର୍ଗତ ଉପକ୍ଳ ଅଞ୍ଚଳ ବିଷୟବସ୍ତୁ ଅଧୀନରେ ଏହି ଯୋଜନାଗୁଡିକ କାର୍ଯ୍ୟକାରୀ କରାଯାଉଛି ଶ୍ରୀ ନାଇଡୁ କହିଛନ୍ତି ଦେଶ ଅର୍ଥନୀତି ସହ ଅନ୍ୟ ସବୁ କ୍ଷେତ୍ରରେ ଦ୍ରତଗତିରେ ବିକାଶ କରୁଛି ଏବଂ ଏହି ଧାରା ଜାରି ରହିଲେ ଭାରତ ଆସନ୍ତା ଦଶବର୍ଷ ମଧ୍ୟରେ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ ଗୋଆ ପୋର୍ଟଫୋଲିଓସ୍ ଗୋଆ ରାଜ୍ୟମନ୍ତ୍ରୀ ପରିଷଦର ସାମିଲ ହୋଇଥିବା ଦୁଇଜଣ ନୂଆମନ୍ତ୍ରୀଙ୍କୁ ବିଭାଗ ବଙ୍କନ କରାଯାଇଛି

ବ୍ୟାଙ୍କ ପକ୍ଷରୁ ଜାରି ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ ଦେଶର ବର୍ତ୍ତମାନର ନଗଦ ଆର୍ଥକ ସ୍ଥିତିକୁ ବିଚାରକୁ ନେଇ ଖୋଲା ବଜାରରୁ ଏହି ସରକାରୀ ବଣ୍ଡ କିଶିବାକୁ ନିଷ୍ପଭି ନିଆଯାଇଛି ଏହି ବଣ୍ଡ କ୍ରୟ ବେଳେ ବହୁମୁଖୀ ପ୍ରତିଭୂତି କ୍ରୟ ବ୍ୟବସ୍ଥା ଓ ଭିନ୍ନ ଭିନ୍ନ ମିଲ୍ୟ ବ୍ୟବସ୍ଥାକୁ ଅନୁସରଣ କରାଯିବ ଇଣ୍ଡିଆ ଏଫଡିଆଇ ଭାରତରେ ପ୍ରତିବର୍ଷ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ବଢିବାରେ ଲାଗିଛି

ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ମ ଯୋଗୁଁ ଦେଶକ୍ତ ବିଦେଶ ପ୍ରଞ୍ଜିନିବେଶ ପରିମାଣ ବତ୍ତଛି ବୋଲି ସେ କହିଛନ୍ତି ଏସସି ଲ ମେକର ଅଧିବକ୍ତା ଯୋଗ୍ୟତା ଥିବା ଲୋକ ପ୍ରତିନିଧିମାନଙ୍କୁ ବିଭିନ୍ନ ଅଦାଲତରେ ଆଇନଜୀବୀଭାବେ କାର୍ଯ୍ୟ କରିବାରୁ ନିଷିଦ୍ଧ କରିବା ପାଇଁ ଉଦ୍ଦିଷ୍ଟ ଏକ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ରାୟ ଦେବେ

ବ ିଜେପି ନେତା ଏବଂ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଏ ସମ୍ପର୍କରେ ଏକ ଜନସ୍ୱାର୍ଥ ସମ୍ଭଳିତ ମାମଲା ସର୍ବୋଚ୍ଚ ଅଦାଲତରେ ଦାଏର କରି ବିଧାୟକ ସଂସଦ ସଦସ୍ୟ ଆଦି ଲୋକ ପ୍ରତିନିଧିମାନଙ୍କୁ ଆଇନଜୀବୀଭାବେ ବିଭିନ୍ନ ଅଦାଲତରେ ମାମଲା ପରିଚାଳନାର ସୁଯୋଗ ନ ଦେବା ପାଇଁ ଆବେଦନ କରିଥିଲେ ଆଇନ ଅନୁସାରେ ସରକାରୀ ସେବକ ମାନେ ଦଦୟିତ୍ୱରେ ଥିବାବେଳେ ଆଇନଜୀବୀଭାବେ ଅଦାଲତରେ ମାମଲା ପରିଚାଳନା କରିବାର ସୁଯୋଗ ପାଆନ୍ତି ନାହିଁ

ତଦନୁସାରେ ଲୋକପ୍ରତିନିଧିମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ଆଇନ ଲାଗୁ ହେବା ଉଚିତ କି ନୁହେଁ ସେ ନେଇ ସର୍ବୋଚ୍ଚ ଅଦାଲତ ତର୍ଜମା କର୍ ଚର୍ଚ୍ଛନ୍ତି ପଞ୍ଜାବ ଫ୍ଲୁଡ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଜି ରାଜ୍ୟର ସ୍କୁଲଗୁଡିକୁ ଛୁଟି ଘୋଷଣା କରିଛନ୍ତି ଗତକାଲି ଚଣ୍ଡିଗଡଠାରେ ଏକ ଜରୁରୀ ବୈଠକରେ ରାକ୍ୟରେ ଅବିରତ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ ଗତ କିଛିଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ରାଜ୍ୟରେ କପା ଓ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଏହି କ୍ଷତିର ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର 'ଗିରଦ୍ୟଓ୍ୱାରୀ' ଘୋଷଣା କରିଛନ୍ତି ଏଚପି ଡ୍ୟାମ୍ ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାରେ ଥିବା ପୋଙ୍ଗ ଡ୍ୟାମରୁ ଆଜି ଅପରାହୁ ସୁଦ୍ଧା ଅଣଚାଷ ହଜାର କ୍ୟୁସେସରୁ ଅଧିକ କଳ ନିଷ୍କାସିତ ହେବ

ଏଥିପାଇଁ ହିମାଚଳ ପ୍ରଦେଶ ଓ ପଡୋଶୀ ପଞ୍ଜାବର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ଭାକ୍ରା ବିସ୍ ପରିଚାଳନା ବୋର୍ଡ ପକ୍ଷରୁ ଚେତାବତୀ ଦିଆଯାଇଛି ଏଥିସହ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଇଣ୍ଡୋ ଚାଇନା ସିକ୍ୟୁରିଟି ଚୀନର ସାଧାରଣ ନିରାପତ୍ତା ବ୍ୟାପାର ମନ୍ତ୍ରୀ ଝାଓ କେଝିଙ୍କ ଆଗାମୀ ଭାରତ ଗସ୍ତ ଅବସରରେ ଦୁଇଦେଶ ମଧ୍ୟରେ ଏକ ଆଭ୍ୟନ୍ତରୀଣ ନିରାପତ୍ତା ସହଯୋଗ ଚୁକ୍ତିନାମା ସ୍ୱାକ୍ଷରିତ ହେବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଚୀନ ମନ୍ତ୍ରୀ କେଝି ଆସନ୍ତାମାସରେ ନୂଆଦିଲ୍ଲୀ ଆସିବାର କାର୍ଯ୍ୟକ୍ରମ ରହିଛି ଏବଂ ଏହି ଗସ୍ତ ସମୟରେ ସେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ସ୍ୱାର୍ଥଜଡିତ ବିଷୟରେ ଆଲୋଚନା କରିବେ ଏହାଛଡା ସେ ମଧ୍ୟ ଦୁଇଦେଶ ମଧ୍ୟରେ ଆଭ୍ୟନ୍ତରୀଣ ନିରାପତ୍ତା ସହଯୋଗ ସଂକ୍ରାନ୍ତ ଏକ ଚୁକ୍ତିରେ ସ୍ୱାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି ଏଥିରେ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ବିପର୍ଯ୍ୟୟ ପ୍ରଶମନରେ ପରସ୍କର ସହାୟତା ଏବଂ ଆଉ କେତେକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ୟୁଏନ୍ କ୍ଲାଇମେଣ୍ଟ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ସମବେତ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଓ ସରକାରୀ ମୁଖ୍ୟମାନେ ଜଳବାୟୁ ସପ୍ତାହ ପାଳନର ଶୁଭାରମ୍ଭ କରିଛନ୍ତି ବିଶ୍ୱ ତାପାୟନ ହ୍ରାସ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଏହି ଅବସରରେ ନେତାମାନେ ଆହ୍ପାନ ଦେଇଛନ୍ତି

ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ଜାତିସଂଘର ଜଳବାୟୁ ବ୍ୟାପାର ମୁଖ୍ୟ ପ୍ୟାଟ୍ରିସିଆ ଏସପି ନୋସା ସମସ୍ତଙ୍କ ସହଯୋଗ ଲୋଡିଛନ୍ତି

ମଣ୍ଡେଲାଙ୍କ ଜନ୍ମ ଶତବାର୍ଷିକ ଅବସରରେ ଏହି ପ୍ରଖ୍ୟାତ ନେତାଙ୍କ ସମ୍ମାନାର୍ଥେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି

ଜାତିସଂଘର ମହାସଚିବ ଆଣ୍ଟ୍ରୋନିଓ ଗଟ୍ରେସ୍ କହିଛନ୍ତି ଯେ ମଣ୍ଡେଲାଙ୍କ ପ୍ରତିମୂର୍ତ୍ତି ଉନ୍କୋଚନ କରି ଏହି ବିଶ୍ୱ ସଂଗଠନ ଶାନ୍ତି ଦୟା କ୍ଷମା ଓ ମାନବୀୟ ମୂଲ୍ୟବୋଧ ପ୍ରତି ସମ୍ମାନ ପ୍ରଦର୍ଶନ କରିଛି